ଆସ୍ଥାସ୍ଟଚକ ଭୋଟ୍ ପ୍ରସ୍ତାବ ଆଗତ ସମୟରେ କଂଗ୍ରେସ୍ ବିଧାୟକ ଦଳ ନେତା ସିଦ୍ଧରମୟା ଏକ ବୈଧାନିକ ପ୍ରଶ୍ନ ଉତ୍ଥାପନ କରି ଆସ୍ଥାସୂଚକ ଭୋଟ୍ ପ୍ରକ୍ରିୟାକୁ ସ୍ଥଗିତ ରଖିବାକୁ ବାଚସ୍କତିଙ୍କୁ ଅନୁରୋଧ କରିଛନ୍ତି ସେ କହିଛନ୍ତି ବିଦ୍ରୋହୀ ବିଧାୟକମାନଙ୍କ ଆବେଦନ ଉପରେ ସୁପ୍ରିମ୍କୋର୍ଟଙ୍କ ମଧ୍ୟବର୍ତ୍ତୀକାଳୀନ ନିର୍ଦ୍ଦେଶରେ ସ୍ୱଷ୍ଟତା ନ ଥିବାରୁ ଆସ୍ଥାସ୍ଟଚକ ଭୋଟ ପ୍ରକ୍ରିୟାକୁ ସ୍ଥଗିତ ରଖାଯିବା ଉଚିତ

ଇତିମଧ୍ୟରେ ବିକେପି ନେତା ସିଟି ରବି କହିଛନ୍ତି ଆଜି ଆସ୍ଥାସ୍ଟଚକ ଭୋଟ୍ ନିଆଯିବାର ସମ୍ଭାବନା ବହୁତ କମ୍ ସେ କହିଛନ୍ତି ମେଣ୍ଟର ଅଂଶୀଦାର ଦଳମାନେ ଏଥିରେ ବିଳମ୍ୟ ପାଇଁ ପ୍ରଚେଷ୍ଟା କର୍ତ୍ଥନ୍ତି ସାମ୍ଭାଦିକମାନଙ୍କ ସହ କଥାବାର୍ତ୍ତାବେଳେ ସେ କହିଛନ୍ତି କଂଗ୍ରେସ ଜେଡିଏସ୍ ମେଣ୍ଟ ସରକାରଙ୍କ ପାଖରେ ଯଦିଓ ସଂଖ୍ୟାଗରିଷ୍ଠ ସଦସ୍ୟ ନାହାନ୍ତି ତଥାପି ଆସ୍ଥାସ୍ଟଚକ ଭୋଟ୍ ଲୋଡ଼ାଯିବା ପ୍ରକ୍ରିୟାରେ ସେମାନେ ବିଳମ୍ଭ ଘଟିବାକୁ ଚାହୁଛନ୍ତି ଆଉ ଜଣେ ବିଜେପି ନେତା ଜଗଦୀଶ ସେଟର୍ କହିଛନ୍ତି ଅନ୍ୟ କୌଣସି ବିଷୟ ଉପରେ ଆଲୋଚନା ନ କରି ଆସ୍ଥାସ୍ଟଚକ ଭୋଟ୍ ପ୍ରକ୍ରିୟାରେ ଆଗୋଇବା ପାଇଁ ବାଚସ୍କତିଙ୍କୁ ନିର୍ଦ୍ଦେଶ ଦେବାକୁ ସେମାନେ ରାଜ୍ୟପାଳ ବଜୁଭାଇ ବାଲାଙ୍କୁ ଏକ ସ୍କାରକପତ୍ର ପ୍ରଦାନ କରିଛନ୍ତି ଆସ୍ଥାସ୍ଟଚକ ଭୋଟ୍ ପ୍ରସ୍ତାବ ସମୟରେ ଜଳସମ୍ପଦ ମନ୍ତ୍ରୀ ବିକେ ଶିବକୁମାର କଗୱାର୍ଡ଼ କଂଗ୍ରେସ ବିଧାୟକ ଶ୍ରୀମନ୍ତ ପାଟିଲ୍ଙ୍କୁ ଜୋର୍ ଜବରଦସ୍ତ ମୁମ୍ୟାଇର ଏକ ହସ୍କିଟାଲ୍ରେ ଭର୍ତ୍ତି କରାଯାଇଥିବାର ଅଭିଯୋଗ କରିଥିଲେ ସେ ବିଧାନସଭା କାର୍ଯ୍ୟଧାରାରେ ଯୋଗ ଦେଇ ନ ପାରିବାପାଇଁ ଏଭଳି କରାଯାଇଥିବାର ସେ ଅଭିଯୋଗ କରିଛନ୍ତି ଇତିମଧ୍ୟରେ ବିଧାନସଭା କାର୍ଯ୍ୟଧାରାକୁ ଆସନ୍ତାକାଲି ପର୍ଯ୍ୟନ୍ତ ସ୍ଥଗିତ ରଖାଯାଇଛି ଆର୍ଏସ୍ ଯାଦବ ଆନ୍ତର୍ଜାତିକ ନ୍ୟାୟାଳୟଙ୍କ ରାୟ ପରେ ଭାରତୀୟ ନାଗରିକ କୃଳଭୂଷଣ ଯାଦବଙ୍କୁ ଜେଲ୍ରୁ ମୁକ୍ତ କରି ଭାରତକୁ ହସ୍ତାନ୍ତର କରିବା ଲାଗି ଆକି ଭାରତ ପାକିସ୍ତାନକୁ ଆହ୍ୱାନ ଦେଇଛି ରାଜ୍ୟସଭାରେ ଏସଂକ୍ରାନ୍ତରେ ଏକ ବିବୃଭି ଦେଇ ବୈଦେଶିକ ମନ୍ତ୍ରୀ ଏସ୍ ଜୟଶଙ୍କର କହିଛନ୍ତି ଆନ୍ତର୍ଜାତିକ ନ୍ୟାୟାଳୟଙ୍କ ରାୟ ଭାରତର ତଥ୍ୟକୁ କେବଳ ସତ୍ୟ ପ୍ରମାଣିତ କରି ନାହିଁ ଯେଉଁମାନେ ଆଇନ ଓ ଆନ୍ତର୍ଜାତିକ ରାଜିନାମାରେ ବିଶ୍ୱାସ କରନ୍ତି ସେମାନଙ୍କ ପାଇଁ ଏହା ଆଶ୍ୱସ୍ତି ଆଶିଦେଇଛି ସେ କହିଛନ୍ତି ଯାଦବ ସମ୍ପର୍ଶ୍ଣ ନିର୍ଦୋଷ ଓ ତାଙ୍କୁ କୌଣସି ଆଇନଗତ ସହାୟତା ଦିଆ ନ ଯାଇ ଜୋର୍ ଜବରଦସ୍ତ କରି ତାଙ୍କ ମୁହଁରୁ ଦୋଷ ସ୍ୱୀକାରୋକ୍ତି ନିଆଯାଇଥିଲା ମନ୍ତ୍ରୀ କହିଛନ୍ତି କ୍ରଟନୈତିକ ସମ୍ପର୍କ ସମ୍ଭନ୍ଧୀୟ ଭିଏନା ରାଜିନାମାକୁ ପାକିସ୍ତାନ ଲଙ୍ଘନ କରିଥିବାର ଆନ୍ତର୍ଜାତିକ ନ୍ୟାୟାଳୟ ଦର୍ଶାଇଛନ୍ତି ସେ କହିଛନ୍ତି ବିନା ବିଳୟରେ ପାକିସ୍ତାନ ଯାଦବଙ୍କୁ ତାଙ୍କର ଅଧିକାର ପ୍ରଦାନ କରିବା ଓ ତାଙ୍କ ପାଖକୁ ଭାରତର କୃଟନୀତିଜ୍ଞମାନଙ୍କୁ ଯିବାକୁ ଦେବାକୁ ଆନ୍ତର୍ଜାତିକ ନ୍ୟାୟାଳୟ ବାଧ୍ୟତାମୂଳକ କରିଛନ୍ତି ବୈଦେଶିକ ମନ୍ତ୍ରୀ ତାଙ୍କର ବିବୃତ୍ତି ମଧ୍ୟ ଲୋକସଭାରେ ଦେଇଛନ୍ତି ବୈଦେଶିକ ମନ୍ତ୍ରୀ ତାଙ୍କ ଲିଖିତ ଉତ୍ତରକୁ ଦୁଇ ସଭାରେ ପାଠ କରି ଶ୍ରଣାଇଥିଲେ

ବୈଦେଶିକ ମନ୍ତ୍ରଣାଳୟ ମୁଖପାତ୍ର ରବୀଶ କୁମାର ନ୍ନଆଦିଲ୍ଲୀରେ ସାମ୍ବାଦିକମାନଙ୍କୁ କହିଛନ୍ତି ହାଫିଜ୍ ସଇଦ୍କୁ ପ୍ରଥମ ଥରପାଇଁ ଗିରଫ କରାଯାଇ ନାହିଁ କିମ୍ବା ଅଟକ ରଖାଯାଇ ନାହିଁ ତାହାର ସନ୍ତାସବାଦୀ କାର୍ଯ୍ୟକଳାପ ପାଇଁ ତା'ର ବିଚାର କରାଯାଇ କ'ଣ ପଦକ୍ଷେପ ନିଆଯାଉଛି ତାହା ଦେଖିବାକୁ ବାକି ରହିଛି ସେ କହିଛନ୍ତି ପାକିସ୍ତାନ ନିଜ ଅଞ୍ଚଳରେ ସନ୍ତାସବାଦୀମାନଙ୍କ ବିରୁଦ୍ଧରେ କିଭଳି ପଦକ୍ଷେପ ଗ୍ରହଣ କରୁଛି ଓ ସନ୍ତାସବାଦୀ ସଙ୍ଗଠନଗୁଡ଼ିକୁ ନଷ୍ଟ କରିବାପାଇଁ କିଭଳି କାର୍ଯ୍ୟାନୁଷ୍ଠାନ ନେଉଛି ତାହା ଦେଖିବା ପରେ ଯାଇଁ ସନ୍ତାସବାଦ ବିରୁଦ୍ଧରେ ତା'ର ପଦକ୍ଷେପର ମୂଲ୍ୟାଙ୍କନ କରାଯିବ ଏଥରକ ହାଫିଜ୍ ସଇଦ ବିରୁଦ୍ଧରେ ଉପଯୁକ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ସେ ଆଶାବ୍ୟକ୍ତ କରିଛନ୍ତି

ମଧ୍ୟସ୍ଥତା କମିଟିର ଚେୟାରମ୍ୟାନ୍ ଜଷିସ୍ କାଲିଫୁଲା ଆଜି ସୁପ୍ରିମ୍କୋର୍ଟରେ ମଧ୍ୟବର୍ତ୍ତୀକାଳୀନ ରିପୋର୍ଟ ଦାଖଲ କରିଛନ୍ତି ମଧ୍ୟସ୍ଥତା କାର୍ଯ୍ୟରେ ଘଟିଥିବା ଅଗ୍ରଗତିକୁ ଅଧ୍ୟୟନ କରିବା ପରେ ଖଣ୍ଡପୀଠ କହିଛନ୍ତି ପୂର୍ବ ନିର୍ଦ୍ଦେଶାନୁସାରେ ରିପୋର୍ଟର ବିଷୟବସ୍ତୁକୁ ଗୋପନୀୟ ରଖାଯିବ ଏସ୍ସି ମଣିପୁର ମଣିପୁରର ବିଦ୍ରୋହାତ୍ମକ କାର୍ଯ୍ୟ ଉପଦ୍ରୁତ ଅଞ୍ଚଳରେ ସେନାବାହିନୀ ଆସାମ ରାଇଫଲ୍ସ୍ ଓ ମଣିପୁର ପୁଲିସ୍ଦ୍ୱାରା କରାଯାଇଥିବା ବେଆଇନ ହତ୍ୟା ଘଟଣାଗୁଡ଼ିକ ସମ୍ଭନ୍ଧରେ ବିଚାର ପାଇଁ ଏକ ଖଣ୍ଡପୀଠର ପୁନର୍ଗଠନ କରିବାକୁ ସୁପ୍ରିମ୍କୋର୍ଟ ଆକି ରାଜି ହୋଇଛନ୍ତି ପ୍ରଧାନ ବିଚାରପତି ରଞ୍ଜନ ଗୋଗୋଇଙ୍କ ଅଧ୍ୟକ୍ଷତାରେ ଏକ ଖଣ୍ଡପୀଠ କହିଛନ୍ତି ଏହି ମାମଲାଗୁଡ଼ିକର ଶୁଣାଣି କର୍ଥିବା ଜଷ୍ଟିସ୍ ଏମ୍ବି ଲୋକୁର୍ ଗତବର୍ଷ ଡିସେମ୍ବର ମାସରେ ଅବସର ନେଇଥିବାରୁ ଖଣ୍ଡପୀଠର ପୁନର୍ଗଠନ କରାଯିବ

ଏଭଳି ବେଆଇନ ହତ୍ୟା ଘଟଣା ବିରୁଦ୍ଧରେ କୌଣସି ପଦକ୍ଷେପ ନ ନେଇଥିବାରୁ ସ୍ୱପ୍ରିମ୍କୋର୍ଟ ରାଜ୍ୟ ସରକାରଙ୍କର ଭର୍ସନା କରିଛନ୍ତି ଏସ୍ସି ଲିଞ୍ଚଙ୍ଗ୍ ଉତ୍ତ୍ୟକ୍ତ ଲୋକମାନଙ୍କଦ୍ୱାରା ହତ୍ୟା ଘଟଣାଗୁଡ଼ିକୁ ରୋକିବାରେ ବିଫଳ ହେଉଥିବା ରାଜ୍ୟଗୁଡ଼ିକ ବିରୁଦ୍ଧରେ ଅଦଲତ ଅବମାନନା ମୋକଦ୍ଦମା ଆରମ୍ଭ କରିବା ବିଷୟ ଲୋଡ଼ି କରାଯାଇଥିବା ଏକ ଆବେଦନର କର୍ରରୀକାଳୀନ ଶୁଣାଣି କରିବାକୁ ସୁପ୍ରିମ୍କୋର୍ଟ ମନା କରିଛନ୍ତି ପ୍ରଧାନ ବିଚାରପତି ରଞ୍ଜନ ଗୋଗୋଇ ଓ ଜଷ୍ଟିସ୍ ଦୀପକ୍ ଗୁପ୍ତ ଏବଂ ଅନିରୁଦ୍ଧ ବୋଷ୍ଙ୍କ ଖଣ୍ଡପୀଠ କହିଛନ୍ତି ଏହି ମାମଲାର ଜରୁରୀକାଳୀନ ଶୁଣାଣି କରାଯିବାର କୌଣସି ଆବଶ୍ୟକତା ନାହିଁ ଉତ୍ତ୍ୟକ୍ତ ଲୋକମାନଙ୍କଦ୍ୱାରା ହତ୍ୟା ଘଟଣା ଏବଂ ଗୋ ସୁରକ୍ଷା ନାମରେ କରାଯାଉଥିବା ହିଂସାତ୍କକ କାର୍ଯ୍ୟକୁ ରୋକିବା ଲାଗି ସ୍ରପ୍ରିମ୍କୋର୍ଟଙ୍କ ରାୟର ବିଭିନ୍ନ ରାଜ୍ୟ ସରକାର ଠିକ୍ ଭାବେ ପାଳନ କର୍ତ୍ ନ ଥିବାରୁ ଏଭଳି ଘଟଣାଗୁଡ଼ିକ ବୁଦ୍ଧି ପାଉଥିବା ନେଇ ଜଣେ ଓକିଲ କରିଥିବା ଆବେଦନକୁ ଖଣ୍ଡପୀଠ ଗ୍ରହଣ କରି ନାହାନ୍ତି

ଗୋ ସୁରକ୍ଷା ନାମରେ ହେଉଥିବା ହିଂସାର ନିୟନ୍ତ୍ରଣ ପାଇଁ ସେ କିଛି ନିର୍ଦ୍ଦେଶାବଳୀ ମଧ୍ୟ ଜାରି କରିଥିଲେ ହାଇକୋର୍ଟ ଅଗଷ୍ଟା ଓ୍ଟେଷ୍ଟଲ୍ୟାଣ୍ଡ୍ ଦିଲ୍ଲୀ ହାଇକୋର୍ଟ ଅଗଷ୍ଟା ଓ୍ୱେଷ୍ଟଲ୍ୟାଣ୍ଡ ଭିଭିଆଇପି ହେଲିକପୁର କିଣା ଦୁର୍ନୀତିରେ କଳାଧନ ଆଇନ ଅଧୀନରେ ଗିରଫ ହୋଇଥିବା ପ୍ରତିରକ୍ଷା ଏଜେଣ୍ଟ ସୁସେନ୍ ମୋହନ ଗୁପ୍ତାଙ୍କଠାରୁ ଜବାବ ଲୋଡ଼ିଛନ୍ତି ଇଡି ତାଙ୍କ ଜାମିନ୍କୁ ଚ୍ୟାଲେଞ୍ କରି ଆବେଦନ କରିଥିଲା

ମାଡ୍ରାସ୍ ଏଚ୍ସି ରାଜୀବ ଗାନ୍ଧି ପୂର୍ବତନ ପ୍ରଧାନମନ୍ତ୍ରୀ ରାଜୀବ ଗାନ୍ଧିଙ୍କ ହତ୍ୟା ମାମଲାର ଜଣେ ଦୋଷୀ ବ୍ୟକ୍ତିର ଆବେଦନକୁ ବିବେଚନା କରିବାକୁ ମାଡ୍ରାସ୍ ହାଇକୋର୍ଟ ମନା କରିଦେଇଛନ୍ତି ସେହି ଦୋଷୀ ବ୍ୟକ୍ତିକୁ ମୁକ୍ତ କରିବାପାଇଁ ରାଜ୍ୟପାଳଙ୍କୁ ନିର୍ଦ୍ଦେଶ ଦେବା ବିଷୟ ଲୋଡ଼ି ସେ ଆବେଦନ କରିଥିଲା ହାଇକୋର୍ଟଙ୍କର ଏକ ଖଶ୍ତପୀଠ କହିଛନ୍ତି ରାଜ୍ୟପାଳଙ୍କୁ ତାଙ୍କର ସାୟିଧାନିକ ଦାୟିତ୍ୱ ନିର୍ବାହନ କରିବାକୁ ଆଇନ ସମ୍ପର୍ଶ୍ଣ ସ୍ୱାଧୀନତା ଦେଇଛି

ସେହି ଅଚଳ ସମ୍ପଭିଗୁଡ଼ିକ ମଧ୍ୟରେ ଜମି ଫ୍ଲାଟ୍ କାରଖାନା ହୋଟେଲ୍ ଓ ଦୋକାନ ପ୍ରଭୂତି ରହିଛି ସେଗୁଡ଼ିକ ଆସାମ ପଣ୍ଢିମବଙ୍ଗ ଓଡ଼ିଶା ଝାଡ଼ଖଣ୍ଡ ଉତ୍ତରପ୍ରଦେଶ ତ୍ରିପୁରା ଓ ମହାରାଷ୍ଟ୍ରର ବାସିଲ୍ ଇଣ୍ଟର୍ନ୍ୟାସନାଲ୍ ନାମକ କମ୍ପାନୀ ନାମରେ ଥିଲା ଏକ ବିବୃତ୍ତିରେ ଇଡି କହିଛି ସିବିଆଇର ଅଭିଯୋଗପତ୍ରକୁ ଭିତ୍ତିକରି ଏହା ତଦନ୍ତ ଆରମ୍ଭ କରିଥିଲା ଇଡି କହିଛି ସେହି ଯୋଜନାଗ୍ରଡ଼ିକ ମାଧ୍ୟମରେ ସଂଗୃହୀତ ଅର୍ଥକୁ ବିଭିନ୍ନ ନକଲି କମ୍ପାନୀ ସ୍ଥାପନ ଜରିଆରେ ଖର୍ଚ୍ଚ କରାଯାଇଛି

ଗାନ୍ଧିନଗରସ୍ଥିତ ପାର୍ଟିର ରାଜ୍ୟଶାଖା ମ୍ରଖ୍ୟ କାର୍ଯ୍ୟାଳୟଠାରେ ରାଜ୍ୟଶାଖା ସଭାପତି କିତ୍ର ବଘାନୀଙ୍କ ଉପସ୍ଥିତିରେ ସେମାନେ ବିକେପିରେ ଯୋଗ ଦେଇଛନ୍ତି

ଗୁଜରାତ୍ର ଦୁଇଟି ରାଜ୍ୟସଭା ଆସନ ନିର୍ବାଚନରେ ସେମାନେ ବିଜେପି ପ୍ରାର୍ଥୀଙ୍କ ସପକ୍ଷରେ ମତଦାନ କରିଥିଲେ ବ୍ୟାଡ୍ମିଣ୍ଟନ୍ ଭାରତର ପିଭି ସିନ୍ଧୁ ଇଣ୍ଡୋନେସିଆ ଓପନ୍ ବ୍ୟାଡ୍ମିଣ୍ଟନ୍ ଟୁର୍ଣ୍ଣାମେଣ୍ଟର ମହିଳା ସିଙ୍ଗଲସ୍ କ୍ୱାର୍ଟର୍ ଫାଇନାଲ୍ରେ ପ୍ରବେଶ କରିଛନ୍ତି

ପୁରୁଷ ସିଙ୍ଗଲ୍ସ୍ ପ୍ରାକ୍ କ୍ୱାର୍ଟର୍ ଫାଇନାଲ୍ ମ୍ୟାଚ୍ରେ ଆଜି କିଦାୟୀ ଶ୍ରୀକାନ୍ତ ହଙ୍ଗ୍କଙ୍ଗ୍ର ଅଙ୍ଗୁଷ୍ ଏନ୍ଜି କା ଲଙ୍ଗ୍ଙ୍କୁ ଭେଟିବେ